ଏହି ବଜେଟ ଗରୀବ ମହିଳା ଚାଷୀଙ୍କୁ ସୁହାଇଲା ଭଳି ଓ ବିକାଶୋନ୍କଖୀ ବଜେଟ ବୋଲି ସେ କହିଛନ୍ତି

ସେହିପରି ମହିଳାମାନଙ୍କୁ ସ୍ୱାସ୍ଥ୍ୟ ବୀମା ଦଶ ଲକ୍ଷ ଟଙ୍କାର ବ୍ୟବସ୍ତା ଏଥିରେ କରାଯାଇଛି

ଏହାଦ୍ୱାରା ଓଡ଼ିଶାର ସ୍ୱାର୍ଥ ସାଧନ ହେବ ନାହିଁ

ରାକ୍ୟର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତୀ ଏ ସମ୍ମର୍କରେ ନିର୍ଦ୍ଦିଷ୍ ବିବୃତି ରଖନ୍ତୁ ବୋଲି ଦାବି କରାଯାଇଥିଲା

ରାକ୍ୟରେ ଥିବା ଆକାଶବାଶୀର ସମସ୍ତ କେନ୍ଦ୍ର ଏହାକୁ ରିଲେ କରି ପ୍ରଚାର କରିବେ

ମାଟିକ୍ ସାର୍ଟିଫିକେଟ୍ ଓଡ଼ିଶା ମାଧ୍ଧମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାର ସାର୍ଟିଫିକେଟ୍ଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲାକୁ ଗତକାଲି ପଠାଯାଇଛି

ସମ୍ମୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ସାର୍ଟିଫିକେଟ୍ ବିତରଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି

କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୟାବନା ରହିଛି